ସେ ମଧ୍ୟ ରାଜ୍ୟର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ହେବାର ଗୌରବ ଅର୍ଜନ କରିଛନ୍ତି

କିଛିଦିନ ପୂର୍ବେ ସେ ତୂଣମୂଳ କଂଗ୍ରେସରୁ ଇସ୍ତଫା ଦେଇ ବିଜେପିରେ ଯୋଗ ଦେଇଛନ୍ତି ସେଠାରୁ ସେ ପୁନଃନିର୍ବାଚିତ ହେବାକୁ ଆଶା ରଖିଛନ୍ତି ଅନ୍ୟପକ୍ଷରେ ଯୁବନେତା ମିନାକ୍ଷୀ ମୁଖାର୍ଜୀ ସେହି ଆସନରୁ ବିଜୟୀ ହେବାକୁ ଆଶା ରଖିଛନ୍ତି ରାଜନୈତିକ ବିଶ୍ଳେଷକମାନଙ୍କ ମତରେ ଏହି ଆସନ ପ୍ରମୁଖ ନେତାମାନଙ୍କର ରାଜନୈତିକ ଭାଗ୍ୟ ନିର୍ଦ୍ଧାରଣ କରିବ ନିର୍ବାଚନ ପ୍ରଚାର ଶେଷ ହେବାକୁ ଆଉ ମାତ୍ର ଦୁଇଦିନ ସମୟ ଥିବାରୁ ବିଜେବି ତୂଣମୂଳ କଂଗ୍ରେସ ସଂଯୁକ୍ତ ମୋର୍ଚ୍ଚା ଓ ଅନ୍ୟ ଦଳଗୁଡ଼ିକ ଭୋଟରମାନଙ୍କୁ ଆକୁଷ୍ଟ କରିବା ପାଇଁ ଯଥାସ୍ଥବ ଉଦ୍ୟମ ଚଳାଇଛନ୍ତି ପଶ୍ଚିମବଙ୍ଗରେ ଗତକାଲି ହୋଲିପର୍ବ ପାଳିତ ହୋଇଥିବାରୁ ପ୍ରାର୍ଥୀମାନେ ନିର୍ବାଚନ ପ୍ରଚାର କରିପାରି ନଥିଲେ ଆଜି ସେଠାରେ ପ୍ରଚାର ଖୁବ୍ ସରଗରମ ରହିଛି ବିଜେପି ତୃଣମୂଳ କଂଗ୍ରେସ ଓ ସଂଯୁକ୍ତମୋର୍ଚ୍ଚାର ଲୋକପ୍ରିୟ ନେତାମାନେ ର୍ୟାଲି ଓ ରୋଡ୍ଶୋମାନ କରୁଛନ୍ତି ଏହା ବ୍ୟତୀତ ପ୍ରାର୍ଥୀମାନେ ରାସ୍ତାକଡ଼ ସଭାସମିତିମାନ କରୁଛନ୍ତି ବିଭିନ୍ନ ପାର୍ଟିର କର୍ମୀମାନେ ଘରଘର ବୁଲି ଦଳୀୟ ପ୍ରାର୍ଥୀମାନଙ୍କ ପାଇଁ ଭୋଟ୍ ମାଗୁଛନ୍ତି ଆସାମ କ୍ୟାମ୍ପେନ୍ ଆସାମର ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ଆସନ୍ତାକାଲି ପ୍ରଚାର ଶେଷ ହେବ

ମତଦାନ ଏପ୍ରିଲ୍ ପହିଲା ଦିନ ହେବ ଆଜି ରାଜ୍ୟରେ ହୋଲି ପର୍ବ ପାଳନ ହେଉଥିବା ସତ୍ତ୍ୱେ ନିର୍ବାଚନ ପ୍ରଚାର ଜାରି ରହିଛି ବିଭିନ୍ନ ଦଳର ନେତାମାନେ ଭୋଟରମାନଙ୍କୁ ଆକୃଷ୍ଟ କରିବା ପାଇଁ ଯଥାସ୍ୟବ ଉଦ୍ୟମ ଚଳାଇଛନ୍ତି ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ଗୌହାଟୀରେ ଲୋକମାନଙ୍କ ସହ ହୋଲି ଖେଳିଛନ୍ତି ହିମନ୍ତ ବିଶ୍ୱଶର୍ମା ଆଜି ଅନେକ ନିର୍ବାଚନ ସଭାରେ ଉଦ୍ବୋଧନ ଦେଇ ବିଜେପି ସପକ୍ଷରେ ମତଦାନ କରିବାକୁ ଭୋଟରମାନଙ୍କୁ ନିବେଦନ କରିଛନ୍ତି ଅନ୍ୟପକ୍ଷରେ କଂଗ୍ରେସର ରାଜ୍ୟଶାଖା ସଭାପତି ରିପୁନ ବୋରା କହିଛନ୍ତି ତାଙ୍କ ପାର୍ଟିର ନିଯୁକ୍ତି ଗ୍ୟାରେଣ୍ଟି ପ୍ରତି ରାଜ୍ୟର ଯୁବପିଢ଼ି ଅଧିକ ଆଶାବାନ ହୋଇଥିବାର କ୍ଷଣାପଡ଼ିଛି ବୋଡ଼ଲ୍ୟାଣ୍ଡ ପିପୁଲ୍ସ ଫ୍ରଣ୍ଟ ନେତା ରିହନ ଦୈମାରୀ ଉଦାଲଗୁଡ଼ିଠାରେ ର୍ୟାଲିଗୁଡ଼ିକରେ ଉଦ୍ବୋଧନ ଦେଇଛନ୍ତି

ହୋଲି ରଙ୍ଗର ପର୍ବ ହୋଲି ଆଜି ସମଗ୍ର ଦେଶରେ ପାଳନ କରାଯାଉଛି ହୋଲିର ପାଳନ ସହ ବସନ୍ତ ଋତୁର ଆଗମନ ଘଟିଥାଏ ହୋଲିକା ଦହନ ସହିତ ହୋଲି ପର୍ବ ପାଳନ ଆରମ୍ଭ ହୋଇଥାଏ ହୋଲି ମନ୍ଦ ଉପରେ ଭଲର ବିଜୟର ପ୍ରତୀକ ବହନ କରେ ଧର୍ମ କାତି ବର୍ଷ୍ଣ ଓ ବୟସ ନିର୍ବିଶେଷରେ ଲୋକମାନେ ହୋଲି ପାଳନ କରୁଥିବାରୁ ଏହା ସମାନତା ଓ ଭାତୂଭାବର ବାର୍ତ୍ତା ବହନ କରେ ରାଷ୍ଟପତି ରାମନାଥ କୋବିନ୍ଦ ହୋଲି ପର୍ବ ଉପଲକ୍ଷେ ଦେଶବାସୀଙ୍କ ଶ୍ରଭେଚ୍ଛା ଜଣାଇଛନ୍ତି ଏକ ବାର୍ଭାରେ ସେ କହିଛନ୍ତି ହୋଲି ପର୍ବ ସାମାଜିକ ସଦ୍ଭାବନା ସୁଖ ସମୃଦ୍ଧି ଓ ଆଶାର ପ୍ରତୀକ ବହନ କରେ ସମାଜକୁ ଏହା ଏକତା ଏବଂ ଭାତୂଭାବର ବାର୍ତ୍ତା ଦେଇଥାଏ ବୋଲି ରାଷ୍ଟ୍ରପତି କହିଛନ୍ତି ହୋଲିପର୍ବ ଦେଶବାସୀଙ୍କ ମଧ୍ୟରେ ଦେଶପ୍ରେମକୁ ଆହୁରି ଅଧିକ ସୁଦୃତ୍ କରିବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି ଉପରାଷ୍ଟ୍ରପତି ଭେଙ୍କିୟାନାଇଡୁ ହୋଲି ଉପଲକ୍ଷେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି

କୋବିଡ ସଂକ୍ରମଣ ଯୋଗୁଁ ଲୋକମାନେ ସତର୍କ ରହିବାକୁ ସେ ପରାମର୍ଶ ଦେଇଛନ୍ତି ହୋଲିପର୍ବ ଲୋକମାନଙ୍କ ପାଇଁ ସମୃଦ୍ଧି ଓ ସୁଖ ଆଣିଦେବ ବୋଲି ସେ କାମନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ ମୋଦୀ ହୋଲି ଉପଲକ୍ଷେ ଦେଶବାସୀଙ୍କୁ ଶ୍ରଭେଚ୍ଛା ଜଣାଇଛନ୍ତି ଏହା ଲୋକମାନଙ୍କ ଜୀବନରେ ଆନନ୍ଦ ଓ ଉଦ୍ଦୀପନା ଆଣିଦେଉ ବୋଲି ସେ କାମନା କରିଛନ୍ତି ଅମରନାଥ ଯାତ୍ରା ଶ୍ରୀ ଅମରନାଥ ଯାତ୍ରା ପାଇଁ ତୀର୍ଥଯାତ୍ରୀମାନଙ୍କ ପଞ୍ଜିକରଣ ଏପ୍ରିଲ୍ ପହିଲାରୁ ଆରମ୍ଭ ହେବ ଉଭୟ ବଲତାଲ୍ ଓ ଚନ୍ଦନବାଡ଼ି ପଥ ଦେଇ ତୀର୍ଥଯାତ୍ରା କରାଯାଇ ପାରିବ ସମଗ୍ର ଦେଶରେ ଏଥିପାଇଁ ମନୋନୀତ ବ୍ୟାଙ୍କ ଶାଖାଗୁଡ଼ିକରୁ ପଞ୍ଜିକରଣ କରାଯିବ ପଞ୍ଜିକରଣ ସମ୍ୟନ୍ଧୀୟ ସମସ୍ତ ତଥ୍ୟ ଶ୍ରୀ ଅମରନାଥଜୀ ବୋର୍ଡ ୱେବ୍ସାଇଟ୍ରୁ ଉପଲବ୍ଧ ହେବ

ଏହାଛଡ଼ା ଗର୍ଭବତୀ ମହିଳାମାନେ ମଧ୍ୟ ତୀର୍ଥଯାତ୍ରା ପାଇଁ ପଞ୍ଜିକରଣ କରିପାରିବେ ନାହିଁ